ଏହାକୁ ଦୃଷ୍ଷିରେ ରଖ୍ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ତାଲିକା ପ୍ରକାଶ ନେଇ ତପୂରତା ପ୍ରକାଶ ପାଇଛି

ଆସନ ପାଇଁ ଭୋଟ ଗ୍ରହଣ କରାଯିବ

ଅବୁଦୁଲ କଲାମ ଆଇଲାଣ୍ଡକୁ ଲାଗିଥିବା ନାସି ଦୁଇ ଦ୍ୱୀପରେ ସବୁଠାରୁ ଅଧିକ ଅଶ୍ତାଦାନ ହୋଇଥିବା ଜଶାପଡିଛି

ମୃତ ବ୍ୟକ୍ତି ଡାବୁଗାଁ ଥାନା ଅନ୍ତର୍ଗତ ଚାଟିଗୁଡ଼ା ଗ୍ରାମର ବୋଲି ଜଶାପଡିଛି

ଦୁର୍ଘଟଣା ଘଟାଇଥିବା ଟ୍ରାକୁରର ଚାଳକ ସେଠାରୁ ଖସି ପଳାଇଥିବା ଜଣାପଡିଛି

ଉତ୍ତର ଓଡ଼ିଶାର ବହୁ ଅଞ୍ଚଳରେ ସ୍ୱ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି

ଅନେକ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ହେବାର ସ୍ୟାବନା ରହିଛି